ଟଙ୍କାର ଆର୍ଥକ ସହାୟତାକୁ କ୍ୟାବିନେଟ୍ ଅନୁମୋଦନ କରିଛି

କ୍ୟାବିନେଟ୍ ଟ୍ରିପ୍ଲ୍ ତଲାକ୍ ତିନିବାର ତଲାକକୁ ଏକ ଦଶ୍ଚନୀୟ ଅପରାଧ ଭାବେ ଗ୍ରହଣ କରି ଏଥିପାଇଁ ତିନି ବର୍ଷର କେଲ୍ ଦଶ୍ଡାଦେଶ ବ୍ୟବସ୍ଥା ଥିବା ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି ସାମ୍ଭାଦିକମାନଙ୍କୁ ଏ ସଂକ୍ରାନ୍ତରେ ସ୍ବଚନା ଦେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଅଧ୍ୟାଦେଶ ଅନୁସାରେ ଜଣେ ମହିଳା କିମ୍ବା ତାଙ୍କର ଜଣେ ରକ୍ତଗତ ସମ୍ପର୍କୀୟ ମହିଳାଙ୍କ ପତିଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଯାଇଁ ଏହି ଅପରାଧ ଗ୍ରହଣଯୋଗ୍ୟ ହେବ ସେ କହିଛନ୍ତି ଯଦି ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ବୁଝାମଣା ହୋଇଯାଏ ଏବଂ ମହିଳା ମାଜିଷ୍ଟ୍ରେଟ୍ଙ୍କୁ ନିବେଦନ କରନ୍ତି ତାହାହେଲେ ଏହି ମାମଲାକୁ ରଦ୍ଦ କରାଯାଇପାରିବ ଶ୍ରୀ ପ୍ରସାଦ କହିଛନ୍ତି ପତିଙ୍କ ଯଥାର୍ଥତା ଭିଭିରେ ଜାମିନ୍ ମିଳିପାରିବ କିନ୍ତୁ ଏଥିପାଇଁ ମାଜିଷ୍ଟ୍ରେଟ୍ ପତ୍ନୀଙ୍କର ମତାମତକୁ ବିଚାରକୁ ନେବେ ପିଲାମାନଙ୍କୁ ପତ୍ନୀଙ୍କ ହେଫାଜତରେ ଛଡ଼ାଯିବ ଓ ତାଙ୍କୁ ଭରଣପୋଷଣ ସହାୟତା ଦିଆଯିବ

ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଏହି ଅଧ୍ୟାଦେଶକୁ ଅନୁମୋଦନ କରିବା ଅତ୍ୟନ୍ତ ଅପରିହାର୍ଯ୍ୟ ଓ ଆବଶ୍ୟକ ଥିଲା ସେ କହିଛନ୍ତି ତିନି ବାର ତଲାକ୍ ପ୍ରସଙ୍ଗକୁ କୌଣସି ଧର୍ମ ଧର୍ମବିଶ୍ୱାସ କିମ୍ବା ଧାର୍ମିକ ପ୍ରଥା ସହ ଯୋଡ଼ି ଦେଖାଯିବା ଉଚିତ ନୁହେଁ ଏହା କେବଳ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ ସେମାନଙ୍କର ସମ୍ମାନ ଅକ୍ଷୁଣ୍ଡ ରଖିବା ଓ ସେମାନଙ୍କୁ ସମାନତା ପ୍ରଦାନ କରିବାପାଇଁ ଉଦ୍ଦିଷ୍ଟ ସେ କହିଛନ୍ତି ତିନି ବାର ତଲାକ୍ ଭଳି ଏକ କୁପ୍ରଥାକୁ ସଂସଦୀୟ ଆଇନଦ୍ୱାରା ଲୋପ କରାଯିବାପାଇଁ ଦିଆଯାଇ ନାହିଁ କାରଣ ଏଥିପାଇଁ କଂଗ୍ରେସ ପାର୍ଟିର ଭୋଟ୍ ବ୍ୟାଙ୍କ୍ ରାଜନୀତି ଦାୟୀ ବିଜେପି ଟ୍ରିପ୍ଲ୍ ତଲାକ୍ ତିନି ବାର ତଲାକ୍କୁ ଏକ ଦଶ୍ତନୀୟ ଅପରାଧ ଭାବେ ଗ୍ରହଣ କରି ଏହା ଉପରେ ଏକ ଅଧ୍ୟାଦେଶ କାରି କରାଯିବାକୁ କେନ୍ଦ୍ର କ୍ୟାବିନେଟ୍ ନେଇଥିବା ନିଷ୍କଭି ଐତିହାସିକ ବୋଲି ବିକେପି ସଭାପତି ଅମିତ୍ ଶାହା କହିଛନ୍ତି ଏକ ବିବୂତ୍ତିରେ ସେ କହିଛନ୍ତି ଭୋଟ୍ ବ୍ୟାଙ୍କ୍ ରାଜନୀତି କରି ଯେଉଁ ରାଜନୈତିକ ଦଳମାନେ ମୁସଲ୍ମାନ ମହିଳାମାନଙ୍କୁ ଏତେ ଦିନ ଧରି ତିନିବାର ତଲାକ୍ ପ୍ରଥାର କୁପରିଣାମ ଭୋଗିବାକୁ ଦେଇଆସିଛନ୍ତି ସେମାନେ ଏଥିପାଇଁ ଲଜିତ ହେବା ଉଚିତ ଓ ଆତ୍କସମୀକ୍ଷା କରିବା ଆବଶ୍ୟକ କ୍ୟାବିନେଟ୍ର ଅନୁମୋଦନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରି ଶ୍ରୀ ଶାହା କହିଛନ୍ତି ଏହି ନିଷ୍ପଭି ମୁସଲ୍ମାନ ମହିଳାମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚବାକୁ ଦେବ

ମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ କେବଳ ଅନୁନ୍ନତ ଅଞ୍ଚଳର ବିକାଶ ଏହା ଇନ୍ଦୋରରୁ ଜବଲପୁର ଏବଂ ଇନ୍ଦୋର୍ରୁ ମୁମ୍ୟାଇକୁ ଯାତ୍ରା ସମୟ କମ୍ କରିଦେବ

ତାଳଚେର ପ୍ରକଳ୍ପ ପୁନଃକ୍ଷମ ହେଲେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ମାଧ୍ୟମରେ ସରକାର ବ୍ୟାପକ ପୁଞ୍ଜିନିବେଶକୁ ନିଣ୍ଟିତ କରିବେ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶା ତଥା ପୂର୍ବାଞ୍ଚଳର ଅର୍ଥନୀତିକୁ ସମୃଦ୍ଧ କରିବ ଜନ୍ମୁ କାଶ୍ମୀରରେ ଦୀନ୍ଦୟାଲ ଅନ୍ତ୍ୟୋଦୟ ଯୋଜନା ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହନ ମିଶନ ଅଧୀନରେ ସ୍ୱତନ୍ତ୍ର ସହାୟତା ପ୍ରଦାନର ସମୟସୀମାକୁ ଆଉ ବର୍ଷେ ସମ୍ପ୍ରସାରିତ କରିବାକୁ ସିସିଇଏ ଅନୁମୋଦନ କରିଛି ଆସନ୍ତାମାସଠାରୁ ଆଶା ସୁବିଧା ସହାୟତା ପ୍ରଦାନକୁ ସିସିଇଏ ପିଛିଲାଭାବେ ଅନୁମୋଦନ କରିଛି

ବାଣିଜ୍ୟ ମନ୍ତ୍ରଣାଳୟରୁ ଜାରି ଏକ ଇସ୍ତାହାର ଅନୁସାରେ ସେହି କେନ୍ଦ୍ରରୁ ବିଶ୍ୱସ୍ତରୀୟ ସୁବିଧାମାନ ଉପଲହ୍ଧ ହେବ ସେଠାରେ କାତୀୟ ଓ ଆନ୍ତର୍ଜାତିକ ସ୍ତରର କାର୍ଯ୍ୟକ୍ରମ ବୈଠକ ସମ୍ମିଳନୀ ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା ପ୍ରଭୂତି ଆୟୋଜିତ ହେବ

ତାହା ମଧ୍ୟରେ ପ୍ରଦର୍ଶନୀ କକ୍ଷ ସମ୍ମିଳନୀ କେନ୍ଦ୍ର ଖୋଲା ପ୍ରଦର୍ଶନୀ ପାଇଁ ସ୍ଥାନ ଓ ଖୁଚୁରା ସେବା ପ୍ରଦାନ ପାଇଁ ଦୋକାନମାନ ଲାଗି ଜାଗା ରହିବ ଆଫଗାନ ପ୍ରେସିଡେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନୀସ୍ତାନ ନେତୃତ୍ୱରେ ଆଫଗାନୀସ୍ତାନଦ୍ୱାରା ପରିଚାଳିତ ତଥା ଆଫଗାନୀସ୍ତାନ ପାଇଁ ଏକ ଶାନ୍ତି ଓ ବୁଝାମଣା ପ୍ରକ୍ରିୟା ପ୍ରତି ଭାରତର ସମର୍ଥନକୁ ଦୋହରାଇଛନ୍ତି ନୂଆଦିଲ୍ଲୀରେ ଆଫଗାନୀସ୍ତାନ ରାଷ୍ଟ୍ରପତି ଆଶ୍ରପ୍ ଘାନିଙ୍କ ସହ ତାଙ୍କର କଥାବାର୍ତ୍ତା ସମୟରେ ଶ୍ରୀ ମୋଦି କହିଛନ୍ତି ଏହା ଆଫଗାନୀସ୍ତାନକୁ ଏକ ଐକ୍ୟବଦ୍ଧ ଶାନ୍ତିପୂର୍ଣ୍ଣ ସାମ୍ରହିକ ତଥା ଗଣତାନ୍ତିକ ରାଷ୍ଟ୍ରଭାବେ ଗଢ଼ିତୋଳିବ ଏବଂ ତାହା ଅର୍ଥନୈତିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଦେଶଭାବେ ମୁଣ୍ଡ ଟେକିବ ଆଫଗାନୀସ୍ତାନରେ ଶାନ୍ତିସ୍ଥାପନ ପାଇଁ ଭାରତର ସମର୍ଥନକୁ ସେ ଦୋହରାଇଛନ୍ତି ତାହାର ନିରାପତ୍ତା ଓ ସାର୍ବଭୌମତ୍ୱ ପ୍ରତି ଭାରତର ବଚନବଦ୍ଧତାକୁ ଶ୍ରୀ ମୋଦି ମଧ୍ୟ ଦୋହରାଇଛନ୍ତି ଆଫଗାନୀସ୍ତାନରେ ହେଉଥିବା ସନ୍ତାସବାଦୀ ଆକ୍ରମଣ ଓ ହିଂସାର ଦୂଢ଼ ନିନ୍ଦା କରି ସେ କହିଛନ୍ତି ଏହା ସେଠାରେ ମାନବ ସମ୍ଭଳର ବ୍ୟାପକ କ୍ଷତି ଘଟାଇଛି ଭାରତ ଆଫଗାନୀସ୍ତାନ ଭାଗିଦାରୀ ସମ୍ପର୍କର ବିଭିନ୍ନ ଦିଗକୁ ଦୁଇ ନେତା ସମୀକ୍ଷା କରିଛନ୍ତି ରାଷ୍ଟ୍ରପତି ଘାନି ଆଫଗାନୀସ୍ତାନରେ ଶାନ୍ତି ଓ ବୃଝାମଣାକୁ ନିଆଯାଇଥିବା ପଦକ୍ଷେପଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦିଙ୍କୁ ଜଣାଇଛନ୍ତି ଆଫଗାନୀସ୍ତାନ ସମ୍ମଖୀନ ହେଉଥିବା ସନ୍ତାସବାଦ ଓ ଉଗ୍ରବାଦ ବିଷୟରେ ମଧ୍ୟ ସେ ଶ୍ରୀ ମୋଦିଙ୍କୁ ଜଣାଇଛନ୍ତି

ସେ କହିଛନ୍ତି ଏହି କ୍ଷେତ୍ରରେ ନିୟମିତ ଦକ୍ଷତା ବୃଦ୍ଧି ତାଲିମ୍ର ଆବଶ୍ୟକତା ରହିଛି ଭାଇସ୍ ପ୍ରେସିଡେଣ୍ଟ ଭାରତ ଓ ରୋମାନିଆ ସେମାନଙ୍କ ମଧ୍ୟରେ ସମ୍ପର୍କରେ ଉନ୍ନତି ଓ ରାଜନୈତିକ ଅର୍ଥନୈତିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ ସାଂସ୍କୃତିକ ତଥା ଲୋକ ସମ୍ପର୍କ କ୍ଷେତ୍ରରେ ଭାଗିଦାରୀ ବୃଦ୍ଧିପାଇଁ ଇଚ୍ଚା ପ୍ରକାଶ କରିଛନ୍ତି ରୋମାନିଆକ୍ ତାଙ୍କର ଗସ୍ତର ଦ୍ୱିତୀୟ ଦିନରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ ରୋମାନିଆ ସିନେଟ୍ ସଭାପତି କାଲିନ୍ ପପେସ୍କୁ ତାରିସିଆନୁଙ୍କ ସହ ମୁହାଁମ୍ରହିଁ ବୈଠକ କରିଛନ୍ତି

ସେ ମଧ୍ୟ ରୋମାନିଆ ସଂସଦର ନିମ୍ବ ସଦନ ସଭାପତି ନିକୋଲେ ଲିଭି ଡ୍ରାଗନିଆଙ୍କ ସହ କଥାବାର୍ତ୍ତା କରିଛନ୍ତି ପରେ ସେ ରୋମାନିଆ ରାଷ୍ଟ୍ରପତି କ୍ଲସ୍ ଓ୍ୱେର୍ଷର୍ ଲୋହାନିସ୍କ ସହ ପ୍ରତିନିଧି ମଣ୍ଡଳସ୍ତରୀୟ କଥାବାର୍ତ୍ତା କରିଛନ୍ତି ବୈଠକ ପରେ ଦୁଇ ନେତା ଏକ ପ୍ରେସ୍ ବିବୃତ୍ତି ଜାରି କରିଥିଲେ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ମଞ୍ଚଳରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ କ୍ଷେତ୍ରରେ ପରସ୍କରକୁ ସହଯୋଗ କରିବାକୁ ଉଭୟ ନେତା ଏକମତ ହୋଇଛନ୍ତି

ଇସ୍ଲାମାବାଦ ହାଇକୋର୍ଟର ଏକ ଦୁଇ ଜଣିଆ ଖଣ୍ଡପୀଠ ଲଣ୍ଡନରେ ସେହି ବିଳାସମୟ ଫ୍ଲାଟ୍ କିଣା ମାମଲାରେ ସେମାନଙ୍କୁ କରାଯାଇଥିବା ଦୋଷୀ ସାବ୍ୟସ୍ତକ୍ ଚ୍ୟାଲେଞ୍ଜ୍ କରି ସେମାନଙ୍କ ଆବେଦନର ଶୁଣାଣି କରିଛନ୍ତି ଖଣ୍ଡପୀଠ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫ୍ ତାଙ୍କର କନ୍ୟା ଓ ଜାମାତାଙ୍କୁ ଖଲାସ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

କୋର୍ଟ ସେମାନଙ୍କର ପିଟିସନ୍କୁ ଗ୍ରହଣ କରିଥିଲେ ଓ ସେମାନଙ୍କୁ ମିଳିଥିବା ଦଶ୍ଡାଦେଶକୁ ବାତିଲ୍ କରିଛନ୍ତି ସେମାନଙ୍କ ଆବେଦନ ଉପରେ ଚୃଡ଼ାନ୍ତ ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ସେମାନଙ୍କ ବିର୍ଦ୍ଧରେ ହୋଇଥିବା ଦଶ୍ଡ ସୋଷଣାକୃ ବାତିଲ୍ କରିଦିଆଯାଇଛି ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି